ସୟେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ଚନା ଦେଇଛନ୍ତି

ନିର୍ବାଚନ ପ୍ରଚାରର ଶେଷ ଦିନରେ ମୁଖ୍ୟମନ୍ତୀ ଆକି ହାଇଟେକ୍ ବସ୍ ମାଧ୍ଧମରେ କିଲ୍ଲାର ପଟାମୁଣ୍ଡାଇ ଆଳି ଓ ରାଜକନିକା ନିର୍ବାଚନ ମଖଳୀରେ ପ୍ରଚାର କରିଥିଲେ

ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିବସରେ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରାଯାଇଛି

ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବା ଓ ପୋଲିସକୁ ତଦନ୍ତରେ ସହଯୋଗ କରିବା ଆଦି ସର୍ଉ ମଧ୍ଧରେ ତାଙ୍କ ଜାମିନ ପ୍ରଦାନ କରାଯାଇଛି

ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା

କୁଳିଆହିର୍ମା ତରେଇକେଲା ଆଦି ଗାଁ ନିକଟରେ ମାଛ ତଥା ଅନ୍ୟ ଜଳଚର ପ୍ରାଶୀମାନେ ମରି ପଡିଥିବା ଦେଖିବାକ୍ ମିଳିଛି

ବାଂଲାଦେଶ ପକ୍ଷରୁ ଏହାକୁ 'ଫଶି' ଭାବେ ନାମକରଣ କରାଯାଇଛି

ମାତ୍ର ଓଡ଼ିଶା ପ୍ରତି ଏହାର ବିଶେଷ ପ୍ରଭାବ ନାହି ବୋଲି ଜଶାଯାଇଛି

ତେଣୁ ଏହିସବୁ ଜିଲ୍ଲାବାସୀ ସତର୍କ ରହିବା ପାଇଁ ସ୍ଟଚନା ଜାରି କରାଯାଇଛି